ଏସ୍ସି କର୍ଣ୍ଣାଟକ କର୍ଷ୍ଣାଟକରେ ଶାସକ କଂଗ୍ରେସ ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକମାନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି ସେମାନଙ୍କର ଇସ୍ତଫାପତ୍ର ଗ୍ରହଣ କରିବା ପାଇଁ ବାଚସ୍କତି କେଆର୍ ରମେଶ କୁମାରଙ୍କ ନିର୍ଦ୍ଦେଶ ଲୋଡି ଆବେଦନ କରାଯାଇଛି

ବିଦ୍ରୋହୀମାନଙ୍କ ପକ୍ଷର୍ ବରିଷ୍ଣ ଓକିଲ ମ୍ରକୂଲ ରୋହତଗୀ କୋର୍ଟରେ କହିଛନ୍ତି ଇସଫାପତ୍ରଗ୍ରଡ଼ିକ ସ୍ପେଚ୍ଛାକୃତ କି ନୂହେଁ ବାଚସ୍କତି ତାହାଉପରେ ହିଁ ବିବେଚନା କରିବା ଉଚିତ୍ ସେ କହିଛନ୍ତି ଇଞ୍ଜଫାପତ୍ର ଦାଖଲ ହେବା ମାତ୍ରେ ସେମାନଙ୍କୁ ଅଯୋଗ୍ୟ କରାଯାଇ ପାରିବ କି ନାହିଁ ସେକଥାକୁ ବିଚାରକୁ ନନେଇ ପ୍ରଥମେ ଇସଫାପତ୍ର ଗ୍ରଡ଼ିକ ଗ୍ରହଣଯୋଗ୍ୟ କି ନ୍ରହେଁ ତାହା ଉପରେ ବିବେଚନା କରାଯିବା ଉଚିତ୍ ସେ କହିଛନ୍ତି ଏମ୍ଏଲ୍ଏ ମାନଙ୍କ ଇସ୍ତଫାପତ୍ରକ୍ ବାଚସ୍କତି ଗ୍ରହଣ କରିବାକୁ ବାଧ୍ୟ ଏହା ବ୍ୟତିରେକ ତାଙ୍କ ପାଖରେ କୌଣସି ଉପାୟ ନାହିଁ ସେ କହିଛନ୍ତି ବିଧାନସଭାରେ ଆସ୍ଥାସଚକ ଭୋଟ୍ ଲୋଡାଯାଇଥିବାରୁ ପାର୍ଟିରୁ ଇସ୍ତଫା ଦେଇଥିବା ସତ୍ତ୍ୱେ ବିଧାୟକମାନଙ୍କୁ ହୁଇପ୍ ପାଳନ କରିବା ପାଇଁ ବାଧ୍ୟ କରାଯାଇପାରେ

ସେମାନେ ରାଜ୍ୟର ବିଭିନ୍ନ ଅଧୀବାସୀ ବୋଲି ଜଣାପଡିଛି ଏବଂ ଅନ୍ସରୁଲା ସନ୍ତାସବାଦୀ ଗୋଷୀପାଇଁ ସାଉଦି ଆରବରେ ପାର୍ଷି ସଂଗ୍ରହ କରୁଥିବା ସେଠାକାର ସରକାର କହିଛନ୍ତି

ସନ୍ତାସବାଦୀ ଆକ୍ରମଣ ମାଧ୍ୟମରେ ଇସ୍ଲାମିକ ଧର୍ମ ସ୍ଥାପନ ଲକ୍ଷ୍ୟରେ ଧାର୍ମିକ କଠୋରବାଦୀ ଅନ୍ସୁରଲା ଗୋଷୀ ସ୍ଥାପନ ପାଇଁ ସଂଖ୍ଚକ୍ତି ଅଭିଯୋଗରେ ଗତ ଶନିବାର ଦିନ ଚେନ୍ବଇ ଓ ନାଗପଟ୍ଟିନମରେ ଚଢ଼ଉ ବେଳେ ହାସନ ଅଲ୍ଲି ଓ ହାରିସ୍ ମହଞ୍ଗଦ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ୍ ଏଜେନ୍ୱୀ କହିଛି ଏହା ଏଭଳି ଏକ ଗୋଷୀର ପର୍ଦ୍ଦାଫାସ୍ କରିଛି ଯାହା ଭାରତରେ ସନ୍ତାସବାଦୀ ଆକ୍ରମଣର ପ୍ରସ୍ତୁତି ପାଇଁ ଅର୍ଥ ସଂଗ୍ରହ କରିବା ସହିତ ଷଡ଼ଯନ୍ତ୍ର ରଚନା କର୍ତ୍ତିଲା ଏ କ୍ଷେତ୍ରରେ ଆହୁରି ତଦନ୍ତ କଲେ ଅଧିକ ସ୍ଚଚନା ମିଳିପାରିବ ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି ପିଏମ୍ ଗୁରୁପୂର୍ଣ୍ଣିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁପୁର୍ଷିମା ଉପଲକ୍ଷେ ଶିକ୍ଷକ ଗୁରୁ ଓ ପଥପ୍ରଦର୍ଶକ ମାନଙ୍କୁ ପ୍ରଶାମ ଜଣାଇଛନ୍ତି ସେ କହିଛନ୍ତି ଗୁରୁପର୍ଶିମା ଉପଲକ୍ଷେ ପ୍ରତ୍ୟେକ ଗୁରୁଙ୍କୁ ସେ ନମନ କରୁଛନ୍ତି ଗୁରୁମାନେ ଦେଶଗଠନ ଓ ଯ୍ରବକମାନଙ୍କ ଉତ୍ତମ ନାଗରିକ ହେବାରେ ପ୍ରେରଣା ଯୋଗାଉଥିବାର୍ତ ସମାଜରେ ସେମାନଙ୍କର ଭୂମିକା ଅତି ମହତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଖବରରୁ ଜଣାପଡିଛି ଶାରଦା ଚିଟ୍ଫଶ୍ଡ ଦୂର୍ନୀତିର ମୁଖ୍ୟ ଷଢ଼ଯନ୍ତକାରୀ ସ୍ୱଦୀପ୍ତ ସେନ୍ଙ୍କ ଘନିଷ୍ଠ ସହଯୋଗୀ ଅରିନ୍ଦମ ଦାସ ଦ୍ରଇଜଣ ବ୍ୟବସାୟୀ ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବର ଅଧିକାରୀମାନଙ୍କୁ ସମନ ଜାରି କରାଯାଇଛି

ଫ୍ଲୁଡ୍ ଆସାମ ଓ ବିହାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ଆସାମରେ ବନ୍ୟା ପରିସ୍ଥିତି ଅତି ଶୋଚନୀୟ ହୋଇପଡିଛି

ବିଭିନ୍ନ ସଂସ୍ଥା ପକ୍ଷରୁ ଜୋର୍ସୋର୍ରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଚାଲିଛି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ନାତ ଆକି ଆକାଶମାର୍ଗର୍ ଆସାମର ଉପର ଅଞ୍ଚଳ ପରିଦର୍ଶନ କରିବେ ତାଙ୍କ ସହିତ ଆସାମର ଜଳସମ୍ପଦ ମନ୍ତ୍ରୀ କେଶବ ମହନ୍ତ ମଧ୍ୟ ପରିଦର୍ଶନରେ ଯିବେ ତା'ପରେ ଶ୍ରୀ ଶେଖାଓ୍ପତ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଗୌହାଟୀରେ ଏକ ସମୀକ୍ଷା ବୈଠକ କରିବେ

ଅରୁଣାଚଳପ୍ରଦେଶର ପଣ୍ଟିମାଞ୍ଚଳ ଛଡା ସାରା ଭାରତରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଦୂଶ୍ୟମାନ ହେବ ଅଷ୍ଟ୍ରେଲିଆ ଆଫ୍ରିକା ୟୁରୋପରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୂଶ୍ୟ ହେବ କିନ୍ତୁ ସ୍କାଣ୍ଡିନେଭିଆ ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହା ଦୂଶ୍ୟମାନ ହେବ ନାହିଁ

ଏନ୍ଡିଆର୍ଏଫ୍ ଟିମ୍ ଅଗ୍ନିଶମ ବିଭାଗ ଓ ପୁଲିସ ବାହିନୀର ଜବାନମାନେ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି

ସେମାନଙ୍କ ମଧ୍ୟର୍ ଜଣେ ଅପରାଧୀ କିଛିଦିନ ପୂର୍ବେ ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା କରିଥିଲା ତାକୁ ଧରାଇଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା

ଜୈସ୍ ଆରେଷ୍ଟ ଦିଲ୍ଲୀ ପୁଲିସର ସ୍ୱତନ୍ତ ସେଲ୍ ପକ୍ଷରୁ ଗତକାଲି ଶ୍ରୀନଗରରୁ ଜେସ୍ ଇ ମହମ୍ମଦର ଜଣେ ଦୂର୍ଦ୍ଦଶ ସନ୍ତାସବାଦୀକୁ ଗିରଫ କରାଯାଇଛି

ଫେବୃୟାରୀ ମାସରେ ବାଲାକୋଟ୍ ବୋମାମାଡ ଘଟଣା ପରଠାରୁ ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ତାର ଅଧିକାଂଶ ବିମାନପଥକୁ ଅନୁମତି ଦେଉନଥିଲା ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତ୍ୱପକ୍ଷ ସେ ଦେଶର ବିମାନ ବାହିନୀ ପାଇଁ ଏକ ନୋଟିସ୍ ଜାରି କରି କହିଛନ୍ତି ନିର୍ଦ୍ଧାରିତ ବିମାନ ଚଳାଚଳ ପଥରେ ବେସାମରିକ ବିମାନଗୁଡ଼ିକୁ ତୁରନ୍ତ ଅନୁମତି ଦିଆଯାଉ

ଭାରତ ମଧ୍ୟ ଦଳଗତ କନିଷ୍ଠ ଶ୍ରେଣୀ ପ୍ରତିଯୋଗୀତାରେ ଗୋଟିଏ ସ୍ୱର୍ଷ୍ଣ ପଦକ ଜିତିଚି